ସପ୍ତଦଶ ଲୋକସଭାର ବାଚ ଭାବେ ସେ ନିଦ୍ୱର୍ସ୍ୱରେ ନିର୍ବାଚିତ ହୋଇ ନିଜର ଆସନ ଗ୍ରହଶ କରିଛନ୍ତି

କାରଣ ବାରମ୍ଭାର ନିର୍ବାଚନ ଦ୍ୱାରା ଦେଶର ବିକାଶରେ ବାଧା ସୂଷ୍ଟି ହେଉଛି ଏକକ ନିର୍ବାଚନ ପ୍ରଥା ବିଶ୍ୱଦରବାରରେ ଭାରତର ପରିଚୟ ସୃଷି କରିପାରିବ ତେଶୁ ଏକକ ନିର୍ବାଚନ ହେବା ଜରୁରୀ ବୋଲି ମତ ରଖିଛନ୍ତି ଓଡିଶାର ମୁଖ୍ୟମନ୍ତୀ

ଏହା ଦ୍ୱାରା ଦେଶର ଆଗାମୀ ପୀତି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଶିତ ହେବ

ତେବେ ତାଙ୍କ ପାର୍ଥିବ ଶରୀର ପାଟନା ବିମାନ ବନ୍ଦରରେ ରହିଛି ଏବଂ ଏହା ଆସନ୍ତାକାଲି ଓଡିଶା ଆସିବ ବୋଲି ବିଭାଗୀୟ ସ୍ତ୍ରରୁ ଜଶାପଡିଛି

ସମବେଦନା ଜଣାଇବା ସହ ଏହି ଘୋଷଣା କରିଛନ୍ତି

ବିଶେଷକରି କୋଠାଘରେ ରହୁଥିବା ଲୋକେ ଭୂମିକମ୍ମ ହେଉଥିବାର ଅନୁଭବ କରିଥିଲେ